ଟୁ ପ୍ଲସ୍ ଟୁ କଥାବାର୍ତ୍ତା ନାମରେ ନାମିତ ଏହି ଆଲୋଚନାରେ ଯୋଗଦେବାକୁ ଆମେରିକା ବୈଦେଶିକ ସଚିବ ମାଇକେଲ୍ ପମ୍ପିଓ ଏବଂ ଜେମ୍ସ ମାଟିସ୍ ଇତିମଧ୍ୟରେ ନୂଆଦିଲ୍ଲୀରେ ଆସି ପହଞ୍ଚୁଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପମ୍ପିଓ ଓ ମାଟିସ୍ଙ୍କ ସହ ଆଲୋଚନା କରିବେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଆତଙ୍କବାଦର ମୁକାବିଲା ଆମେରିକାର ଭିସା ନୀତିରେ କ୍ଷତିଗ୍ରସ୍ତ ହେଉଥିବା ଭାରତୀୟଙ୍କ ପ୍ରସଙ୍ଗ ଆଦି ଏଥିରେ ଉଠିବ ବୋଲି ଅନୁମାନ କରାଯାଉଛି କଥାବାର୍ତ୍ତା ପରେ ପମ୍ପିଓ ଓ ମାଟିସ୍ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି ଇରାନରୁ ତେଳ ଆମଦାନୀ ଉପରେ ଆମେରିକା କଟକଣା କାରି କରିଥିବାରୁ ଏହି ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ଆମେରିକାର ଦୁଇ ସଚିବ ମଧ୍ୟ ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କ ସହ ବିଭିନ୍ନ ଆଞ୍ଚଳିକ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ନୂଆ ବ୍ୟବସ୍ଥାରେ ପରିବାର ପରିବର୍ଭେ ଏବେ ସବୁ ପ୍ରାପ୍ତ ବୟସ୍କଙ୍କୁ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ

ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଅନୁମୋଦନ କରିଛି ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତ ବ୍ୟାଘ୍ର ଉନ୍ନୟନ ପ୍ରକଳ୍ପ ଯଥା ପ୍ରୋଜେକୁ ଟାଇଗର୍ହସ୍ତୀ ପ୍ରକଳ୍ପ ଓ ବିଭିନ୍ନ ବନ୍ୟକ୍ତ୍ତୁଙ୍କ ଆବାସସ୍ଥଳର ବିକାଶ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଏଥିପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି

ରାଫେଲ୍ ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରମଣ୍ଡଳର ବୈଠକରେ ଫ୍ରାନ୍ନ ସହ ହୋଇଥିବା ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସଂପର୍କରେ ବରିଷ୍ଠ ନିରାପତ୍ତା ଅଧିକାରୀମାନେ ସେମାନଙ୍କର ତଥ୍ୟ ରଖିଥିବା ବିଶ୍ୱାସ କରାଯାଉଛି କ୍ୟାବିନେଟ୍ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କ୍ୟାବିନେଟ୍ ବୈଠକ ପରେ ସାମ୍ଭାଦିକମାନଙ୍କୁ ବିଭିନ୍ନ ସ୍ବଚନା ଦେଉଥିବା ସମୟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ନେଇ ସରକାରଙ୍କୁ କଂଗ୍ରେସ ଯେଉଁ ସମାଲୋଚନା କରୁଛି ତାହାର ପାଲଟା ଜବାବ ଦେଇଥିଲେ ସେ କହିଥିଲେ ଯେ କଂଗ୍ରେସ ପ୍ରମାଣ କରିଦେଇଛି ଯେ ବଂଶବାଦୀ ଦଳରେ ଅଜ୍ଞତା ହିଁ ଏକ ସଂକ୍ରାମକ ବ୍ୟାଧି ଭାବେ ଦେଖାଦିଏ

ଏହି କାରବାରରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ପ୍ରେସିଡେଣ୍ଟ୍ ବୁଲ୍ଗେରିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ଓ ବୁଲ୍ଗେରିଆ ମଧ୍ୟରେ କୃତ୍ରିମ ବୌଦ୍ଧିକତା ରୋବୋଟିକ୍କ ଓ ନାନୋ ଟେକ୍ନୋଳୋଜି ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ସକାଶେ ପ୍ରଚୁର ସମ୍ଭାବନା ରହିଛି

ବୁଲ୍ଗେରିଆ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସେଠାକାର ଉଦ୍ୟୋଗୀମାନଙ୍କୁ ଭାରତରେ ଔଷଧ ଶିଳ୍ପ କୃଷି ଖାଦ୍ୟ ପ୍ରକ୍ରିୟାକରଣ ମୋଟରଗାଡ଼ି ଯନ୍ତ୍ରପାତି ପ୍ରତିରକ୍ଷା ଉତ୍ପାଦ ଓ ଭିଭିଭ୍ ମି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ସକାଶେ ଆହ୍ବାନ କରିଛନ୍ତି ଦୁଇ ଅର୍ଥନୀତି ମଧ୍ୟରେ ରହିଥିବା ବିବିଧ ସାମଞ୍ଜସ୍ୟ ଉଭୟଦେଶକୁ ଲାଭାନ୍ଧିତ କରିବ ବୋଲି ସେ କହିଛନ୍ତି

ଆଜି ରାଷ୍ଟ୍ରପତି ବୁଲ୍ଗେରିଆର ପ୍ରଧାନମନ୍ତ୍ରୀ ବୋଇକୋ ବୋରିସଭଙ୍କୁ ସାକ୍ଷାତ କରିବେ ଏବଂ ପରେ ସୋଫିଆଠାରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମ୍ଭର୍ତ୍ତି ଉନ୍ଜୋଚନ କରିବେ

ଉଭୟ ପକ୍ଷ ମଧ୍ୟରେ ପ୍ରତିରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ବିଭିନ୍ନ ସମ୍ଭାବ୍ୟ ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି ନାଇଡ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ କହିଛନ୍ତି ଭାରତୀୟ ସମ୍ଘିଧାନ ଦେଶର ସଂସଦୀୟ ଗଣତନ୍ତ୍ରକୁ ମଜବୁତ୍ କରିଛି ବିଦ୍ୟୁତ୍ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ନୂଆଦିଲ୍ଲୀରେ ଉନ୍କୋଚନ କରିବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଦେଶର ଶାସନ ଓ ବିଚାର ବ୍ୟବସ୍ଥା ଆଦି କ୍ଷେତ୍ରରେ ସମ୍ଭିଧାନ ସଂପୂର୍ଣ୍ଣ ଦିଗ୍ଦର୍ଶନ ଦେଉଛି ଭାରତର ସମ୍ଘିଧାନ ପ୍ରସ୍ତୁତରେ ପ୍ରମୁଖ ଯୋଗଦାନ ଦେଇଥିବା ସର୍ଦ୍ଦାର ପଟେଲ ଓ ଡକ୍ନା ବିଆର୍ ଆମ୍ଘେଦକରଙ୍କୁ ଏହି ଅବସରରେ ଶ୍ରୀ ନାଇଡୁ ଉଚ୍ଚପ୍ରଶଂସା କରିଥିଲେ

ବୈଷୟିକ କାରଣରୁ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ନଦୀର ନିର୍ମାଣାଧୀନ ଏକ ପୋଲ ଖମ୍ଘରେ ପିଟିହୋଇ ଓଲଟି ପଡ଼ିଥିଲା

ଏଥିପାଇଁ ଜାନ୍ପୁ କାଶ୍ୱୀର ରାଜ୍ୟ ପ୍ରଶାସନିକ ପରିଷଦ ଏକ ପ୍ରସ୍ତାବକୁ ମଂଜୁର କରିଛି

ରାଜ୍ୟପାଳ ସତ୍ୟପାଲ ମଲିକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି

ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡ଼ିଛି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଚିନ୍ତାଜନକ ନୁହେଁ